ସେହିପରି କେନ୍ଦ୍ରାପଡ଼ା ଆସନରୁ ବରିଷ୍ଚ ନେତା ବୈଜୟନ୍ତ ପଶ୍ରା ନିର୍ବାଚନ ଲଢ଼ିବେ

ସେହିଭଳି ବାଲେଶ୍ୱରରୁ ପ୍ରତାପ ଷଡ୍ଙଗୀ ଆସ୍କାରୁ ଅନିତା ପ୍ରିୟଦର୍ଶିନୀ ଓ ବ୍ରହ୍କପୁରରୁ ଭୃଗୁ ବକ୍ୱିପାତ୍ରଙ୍କୁ ଲୋକସଭା ପାଇଁ ଟିକେଟ୍ ଦିଆଯାଇଛି

ଏଥରେ ବିଜଡ଼ି ଓ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିବା ନେତାଙ୍କ ନାମ ମଧ ସାମିଲ କରାଯାଇଛି

ଗତ କିଛିଦିନ ତଳେ ଶ୍ରୀ ମାଝି ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗଦାନ କରିଥିଲେ

ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଖି ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ହୋଲି ଖେଳ ଧୁମ୍ଧାମ୍ରେ ପାଳିତ ହୋଇଯାଇଛି

ଅନ୍ୟଏକ ଘଟଶାକ୍ରମରେ ପୁରୀ କେନାଲ୍ରେ ବୁଡ଼ି ଆକି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି

ଫଳରେ ସେଠାରେ ପୁଲିସ୍ ମୁତୟନ କରାଯାଇଛି

ତାଙ୍କ ପ୍ରକବ୍ବର ନାମ ଥିଲା 'ବାୟୋ ଆଜ୍ବେଷ୍ଟସ୍'

ଶ୍ରୀୟଙ୍କାଙ୍କ ଦ୍ୱାରା ପ୍ରଦର୍ଶିତ ବାୟୋ ଆଜ୍ବେଷ୍ଟସ୍ ତାପମାତ୍ରା କମାଇବାରେ ସମର୍ଥ ହେବ ବାୟୋ ଆଜ୍ବେଷ୍ଟସ୍ରେ ତାଳପତ୍ର ଏବଂ ମହୁଲ କ୍ଷୀର ପ୍ରଲେପ ବ୍ୟବହାର କରାଯାଇଛି

ଲାଗିଯାଇଥିଲା

ନିଆଁ ଲାଗିବା ସମୟରେ ବଗିରେ କୌଣସି ଯାତ୍ରୀ ନ ଥିଲେ

ସେହି ଜିଲ୍ଲାଗୁଡ଼ିକ ହେଲା ଝାରସୁଗୁଡ଼ା ସୁନ୍ଦରଗଡ଼ ସମ୍ୟଲପୁର କେନ୍ଦୁଝର ମୟରଭଞ୍ଞ ବାଲେଶ୍ୱର ଭଦ୍ରକ ଯାଜପୁର କକ୍ଷମାଳ ଓ ରାୟଗଡ଼ା